ସେ କହିଛନ୍ତି ଜନସାଧାରଣଙ୍କ ଭୋଟ୍ ବଳରେ ଏହି ବିକାଶ ସ ହୋଇପାରିଛି ତେବେ ଏହି ବିକାଶଧାରାକୁ ଜାରି ରଖିବା ଲାଗି ଆଗାମୀ ନିବାଚନରେ ରାଜ୍ୟରେ ଓ କେହ୍ରରେ ବିଜେପିକୁ କ୍ଷମତାସୀନ କରିବା ଲାଗି ଶ୍ରୀ ମୋଦି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି

ମାତ୍ର ବାଜପେୟୀଙ୍କ ସରକାର ଆସିବା ପରେ ସ୍ୱତନ୍ତ ଆଦିବାସୀ ମନ୍ତଶାଳୟ ଗଠନ କରାଗଲା

ମାତ୍ର ବର୍ତ୍ତମାନର ବିଜେପି ସରକାରଙ୍କ ଅମଳରେ ସେଭଳି ପରିସ୍ଥିତି ଆଉ ନାହି

ଯାକପୁର କେନ୍ଦ୍ରାପଡ଼ା ଓ କଗତସିଂହପୁର ଲୋକସଭା ଆସନ

ସେମାନଙ୍କ ପାଇଁ ବ୍ରେଲିର ବ୍ୟବସ୍ରା କରାଯାଇଛି

ଫଳରେ ଟ୍ରେନ୍ଟି ପୋଲ ଉପରେ ବହୁସମୟ ଧରି ଅଟକି ରହିଥିଲା

ତେବେ ଟ୍ରେନ୍ରେ ଥିବା ସମସ୍ତ ଯାତ୍ରୀ ସ୍ବରକ୍ଷିତ ଥିବା ରେଳବାଇ ପକ୍ଷର୍ କୁହାଯାଇଛି

ଏହି ବିଶ୍କେଷଣ ଶାଖା ଦ୍ୱାରା ତଦନ୍ତକାରୀ ଅଧିକାରୀଙ୍କୁ କେସ୍ ଡାଏରୀ ଲେଖିବା ଷେତ୍ରରେ ଆଉ ବିଶେଷ ପରିଶ୍ରମ କରିବାକୁ ପଡ଼ିବ ନାହି

ତେବେ ସିଂହଦ୍ୱାର ଥାନା ପୁଲିସ୍ ସିସିଟିଭି ପୁଟେଜ୍କୁ ଆଧାର କରି ଘଟଣାର ତଦନ୍ତ ଚଳାଇଛି